ଆକାଶବାଶୀର ସବୁ କେନ୍ଦ ବିବିଧ ଭାରତୀ ସେବା ଡିଟିଏଚ୍ ସେବା ଏଫ୍ଏମ୍ ରେନ୍ବୋ ସେବା ଏବଂ ଆକାଶବାଣୀ ଅଧୀନସ୍ଥ ପାଞ୍ଚଟି ଗୋଷୀ ବେତାର କେନ୍ଦ୍ରରେ ପ୍ରଧାନମନ୍ତୀଙ୍କ ମନର କଥା ଶ୍ରଶିବାକ ମିଳିବ

ଏହାଛଡ଼ା ସମାଜସେବା କାର୍ଯ୍ୟରେ ସେ ନିଜକୁ ନିୟୋକିତ ରଖିଥିଲେ ତାଙ୍କ ମୃତ୍ୟରେ ବିଭିନ୍ତ ମହଲରେ ଶୋକର ଛାୟା ଖେଳିଯାଇଛି